ପିଏମ୍ ଡବ୍ଲ୍ୟଇଏଫ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଅନେକ ସନ୍ଦେହ ସତ୍ତ୍ୱେ ଭାରତ କୋବିଡ୍ ନାଇଷ୍ଟିନ୍ର ସଠିକ୍ ମୁକାବିଲା କରିପାରିଛି ବିଶ୍ୱ ଅର୍ଥନୈତିକ ଫୋରମ୍ର ଡ୍ୟାଭସ୍ କଥାବାର୍ତ୍ତାରେ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଉଦ୍ବୋଧନ ଦେଇ ଶ୍ରୀ ମୋଦୀ କହିଛନ୍ତି ଭାରତ ବିଶ୍ୱର ସର୍ବବୃହତ୍ ଟିକାକରଣ ଅଭିଯାନ ମଧ୍ୟ ଆରମ୍ଭ କରିଛି

କିନ୍ତୁ ଭାରତ ଦେଶର ଜନସାଧାରଣଙ୍କୁ ସଂଶ୍ଳୀଷ୍ଟ କରାଇ କୋବିଡ୍ର ମୁକାବିଲା ପାଇଁ ଦେଶରେ ଏକ ଉତ୍ତମ ସ୍ୱାସ୍ଥ୍ୟ ମୌଳିକ ଢାଞ୍ଚା ସ୍ଥାପନ କରିବାରେ ସମର୍ଥ ହୋଇଥିଲା ଭାରତ କୋବିଡ୍ର ମୁକାବିଲା ପାଇଁ ଏହାର ମାନବ ସମ୍ଭଳର ପ୍ରକୃଷ୍ଟ ଉପଯୋଗ କରିଥିବା ବିଷୟ ପ୍ରଧାନମନ୍ତ୍ରୀ କହିଛନ୍ତି ନମୁନା ପରୀକ୍ଷା ଓ ସଂକ୍ରମିତମାନଙ୍କର ଚିହ୍ନଟ ପାଇଁ ବୈଷୟିକଜ୍ଞାନର ପର୍ଯ୍ୟାପ୍ତ ବ୍ୟବହାର କରାଯାଇଥିବାର ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ବ୍ୟକ୍ତିଗତ ସୁରକ୍ଷା ସରଞ୍ଜାମ କିଟ୍ ଓ ମାସ୍କ୍ ଆବଶ୍ୟକତା ପ୍ରରଣରେ ସ୍ନାବଲମ୍ବି ହେବା ସହ ଅନ୍ୟ ଦେଶଗ୍ରଡ଼ିକର ଚାହିଦା ପୂରଣ କରିଛି

ଶ୍ରୀ ମୋଦୀ କହିଛନ୍ତି ଆର୍ୟୁବେଦ ଭଳି ପାରମ୍ପରିକ ଚିକିତ୍ସା ପଦ୍ଧତି ଶରୀରର ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ କିଭଳି ଉପଯୋଗୀ ହୋଇପାରିଛି ଭାରତ ତାହା ସମଗ୍ର ବିଶ୍ୱକୁ ଦେଖାଇଛି ସେ ପୁଣି କହିଛନ୍ତି ଭାରତ ବିଭିନ୍ନ ଦେଶକୁ କୋବିଡ୍ ପ୍ରତିଷେଧକ ପଠାଉଛି ଓ ସେହି ଦେଶଗୁଡ଼ିକରେ ପ୍ରତିଷେଧକ ଟିକାକରଣର ସଫଳତା ପାଇଁ ମୌଳିକଢାଞ୍ଚାର ବିକାଶରେ ସେମାନଙ୍କୁ ସହାୟତା କରୂଛି ଏହାଦ୍ୱାରା ଅନ୍ୟ ଦେଶଗ୍ରଡ଼ିକର ନାଗରିକମାନଙ୍କର ଜୀବନରକ୍ଷା କରାଯାଇ ପାରୁଛି ବଜେଟ୍ ସେସନ ପାର୍ଲାମେଣ୍ଟର ବକେଟ୍ ଅଧିବେଶନ ଆସନ୍ତାକାଲିଠାରୁ ଆରମ୍ଭ ହେବ ରାଷ୍ଟପତି ରାମନାଥ କୋବିନ୍ଦ ପାର୍ଲାମେଣ୍ଟର ଉଭୟ ସଭାର ମିଳିତ ବୈଠକରେ ଉଦ୍ବୋଧନ ଦେବା ସହ ବଜେଟ୍ ଅଧିବେଶନ ଆରମ୍ଭ ହେବ

ଭାରତ ଇତିହାସରେ ଏହା ପ୍ରଥମ କାଗଜ ବିହୀନ ବଜେଟ୍ ହେବ

ଲୋକସଭା ଓ ରାଜ୍ୟସଭାର କାର୍ଯ୍ୟଧାରା ସୂଚାରୁ ରୂପେ ଚାଲିବାକୁ ଦେବାପାଇଁ ସହଯୋଗ ଲୋଡ଼ିବାକୁ ସରକାର ଆସନ୍ତା ଶନିବାର ଦିନ ଏକ ସର୍ବଦଳୀୟ ବୈଠକ ଡକାଇଛନ୍ତି ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡୁ ମଧ୍ୟ ରାଜ୍ୟସଭାରେ ସମସ୍ତ ରାଜନୈତିକ ଦଳର ନେତାମାନଙ୍କର ରବିବାର ଦିନ ଏକ ବୈଠକ ଡକାଇଛନ୍ତି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

ପ୍ରଧାନମନ୍ତ୍ରୀ କହିଛନ୍ତି କୋବିଡ୍ ନାଇଷ୍ଟିନ୍ ସମୟରେ ମଧ୍ୟ ଲକ୍ଷ ଲକ୍ଷ ଏନ୍ସିସି କ୍ୟାଡେଟ୍ ପ୍ରଶାସନ ସହ ମିଶି ସମାଜର ସେବା କରିଛନ୍ତି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 ଏହାଯୋଗୁଁ ଭାରତ ଆଜି କୋବିଡ୍ର ସଫଳ ମୁକାବିଲା କରିପାରିଛି

ଏନ୍ସିସି କ୍ୟାଡେଟ୍ମାନେ ଅଧିକରୁ ଅଧିକ ଭୂମିକା ନେବାକୁ ସରକାର ଚାହାନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶର ସୀମା ଅଞ୍ଚଳ ଓ ଉପକୃଳବର୍ତ୍ତୀ ଅଞ୍ଚଳରେ ନିରାପତ୍ତା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଏନ୍ସିସି କ୍ୟାଡେଟ୍ମାନଙ୍କୁ ଜଡ଼ିତ କରାଯାଉଛି

ଏହି ଅତ୍ୟାଧୁନିକ ସିମୁଲେଟର୍ ଗୁଡ଼ିକ ଏନ୍ସିସିର ତାଲିମ୍ ପଦ୍ଧତିରେ ଉନ୍ନତି ଆଶିବ

ଦେଶର ପ୍ରତ୍ୟେକ ପ୍ରତିରକ୍ଷା ବାହିନୀକୁ ମହିଳାମାନଙ୍କ ପାଇଁ ଉନ୍ନକ୍ତ ରଖାଯାଇଛି ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତର ସାହସି କନ୍ୟାମାନେ ଯେକୌଣସି ଶତ୍ର ପକ୍ଷର ମୁକାବିଲା କରିପାରିବେ ଓ ଭାରତ ପାଇଁ ସେମାନଙ୍କର ଏଭଳି ସାହସର ଆବଶ୍ୟକତା ରହିଛି ପ୍ରଧାନମନ୍ତ୍ରୀ ପୁଣି କହିଛନ୍ତି ଖୁବ୍ ଶୀଘ୍ର ଭାରତ ଏକ ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନକାରୀ ରାଷ୍ଟ୍ରରେ ପରିଣତ ହେବ ସେ କହିଛନ୍ତି ଭାରତ ଫ୍ରାନ୍ନରୁ ଆଉ ତିନୋଟି ରାଫେଲ୍ ଯୁଦ୍ଧ ବିମାନ ସଂଗ୍ରହ କରିଛି ପୂର୍ବରୁ ପ୍ରଧାନମନ୍ତ୍ରୀ ସାମରିକ ଅଭିବାଦନ ଗ୍ରହଣ କରିଥିଲେ ଓ କ୍ୟାଡେଟ୍ମାନଙ୍କ ଦ୍ୱାରା ମାର୍ଚ୍ଚ ପାଷ୍ଟ ପରିଦର୍ଶନ କରିଥିଲେ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 ଶ୍ରୀ ମୋଦି ପ୍ରଶଂସନୀୟ କାର୍ଯ୍ୟ କରିଥିବା ଏନ୍ସିସି କ୍ୟାଡେଟ୍ମାନଙ୍କୁ ପୁରସ୍କୃତ କରିଥିଲେ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

ଏହି ବୈଠକ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ହୋଇଛି

ଅଧିକ ନମୁନା ପରୀକ୍ଷା ଯୋଗୁଁ ଏହା ସମ୍ଭବ ହୋଇଛି

ସେମାନଙ୍କୁ କ୍ୱାରେଷ୍ଟାଇନ୍ରେ ରଖାଯାଇଛି ଓ ସେମାନଙ୍କ ଉପରେ ଡାକ୍ତରମାନେ ନଜର ରଖିଛନ୍ତି ମନ୍ତ୍ରୀ କହିଛନ୍ତି ଭାରତ କୋବିଡ୍ ସଂକ୍ରମଣ ସମୟରେ ଅନ୍ୟ ଦେଶଗୁଡ଼ିକୁ ପ୍ରତିଷେଧକ ଟିକା ଯୋଗାଉଛି ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ସ୍ୱରାଷ୍ଟ୍ର ବିଭାଗ ରାଷ୍ଟମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏବଂ ବନ୍ଦର ଜାହାଜ ଚଳାଚଳ ଓ ଜଳପଥ ରାଷ୍ଟ୍ରମନ୍ତ୍ରୀ ମନସୁଖ୍ ମାଣ୍ଡବିୟ ବୈଠକରେ ଯୋଗ ଦେଇଥିଲେ

ଚିକିିିିତ ହେଉଥିବା ସଂକ୍ରମିତମାନଙ୍କ ସଂଖ୍ୟା ମଧ୍ୟ କ୍ମଶଃ ହାସ ପାଇବାରେ ଲାଗିଛି

ନାଲ୍କୋ ଏକ୍ଟପାନ୍ସନ୍ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଚ୍ଚନ୍ତି ନ୍ୟାସନାଲ୍ ଆଲୁମିନିୟମ୍ କମ୍ପାନୀ ନାଲ୍କୋର ସମ୍ପ୍ରସାରଣକୁ କେନ୍ଦ୍ର ସରକାର ଅଗ୍ରାଧିକାର ଦେଉଛନ୍ତି ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ତଥା ଇସ୍କାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲେଖିଥିବା ଏକ ଚିଠିର ଜବାବ୍ରେ ଶ୍ରୀ ଯୋଶୀ କହିଛନ୍ତି ତାଙ୍କ ମନ୍ତ୍ରଶାଳୟ ଅନୁଗୁଳ ଜିଲ୍ଲାରେ ପ୍ରକଳ୍ପର କାର୍ଯ୍ୟକାରିତା ପାଇଁ ସମସ୍ତ ସନ୍ତାବ୍ୟ ପଦକ୍ଷେପ ଗ୍ରହଣ କରୁଛି